ବର୍ଉମାନ ପୁଲିସ୍ ମହାନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଡକୁର ବିଜୟ କୁମାର ଶର୍ମାଙ୍କୁ କାର୍ଯ୍ୟରୁ ଅନ୍ତର କରାଯାଇଛି ଶ୍ରୀ ଶର୍ମାଙ୍କୁ ଗୃହ ବିଭାଗର ଓଏସ୍ଡି ଭାବେ ଅବସ୍ରାପିତ କରାଯାଇଛି

ମିଳିଥିବା ସ୍ଚନା ଅନୁଯାୟୀ ଓରମାସ୍ ପକ୍ଷରୁ ଖୋଲାଯାଇଥିବା କାତୀୟସ୍ତରୀୟ ପଲ୍ଲିଶ୍ରୀ ମେଳାରେ ଗତକାଲି ରେକର୍ଡ ବ୍ୟବସାୟ ହୋଇଛି

ଟ୍ରକ୍ର ଡ୍ରାଇଭରକୁ ଗିରଫ କରାଯାଇଛି